କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡିଭି ସଦାନନ୍ଦ ଗୌଡ଼ା ଏ ବିଷୟ ଜଣାଇଛନ୍ତି ସେ କହିଛନ୍ତି ଲୋକମାନଙ୍କ ସେମାନଙ୍କ ଘରେ ଔଷଧ ଯୋଗାଇ ଦିଆଯିବ ଏକ ଟ୍ୱିଟ୍ କରି ଶ୍ରୀ ଗୌଡ଼ା କହିଛନ୍ତି ସରକାର ଦୂରଦ୍ୱରାନ୍ତ ଅଞ୍ଚଳଗୁଡ଼ିକରେ ଅବସ୍ଥିତ ଦୋକାନଗୁଡ଼ିକରେ ଔଷଧ ପହଞ୍ଚାଇବାପାଇଁ ଭାରତୀୟ ଡାକ ବିଭାଗ ସହ ମିଶି କାର୍ଯ୍ୟ କରୁଛନ୍ତି

ଏହି ସେବା ସମଗ୍ର ଦେଶରେ ଲାଗୁ ହୋଇଛି

ଏହାପରେ ସେମାନଙ୍କ ପାଖକୁ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ୟନ୍ଧରେ ସ୍ଚଚନା ସଂଗ୍ରହ ପାଇଁ କଲ୍ ଆସିବ ସେମାନଙ୍କୁ ପଚରାଯିବାକୁ ଥିବା ପ୍ରଶ୍ୱଗୁଡ଼ିକ ଆରୋଗ୍ୟ ସେତ୍ ଆପ୍ରେ ରହିବ ସେମାନଙ୍କଦ୍ୱାରା ଦିଆଯାଇଥିବା ଉତ୍ତରକ୍ ଭିତ୍ତିକରି ସେମାନଙ୍କର ମୋବାଇଲ୍କ୍ ଏସ୍ଏମ୍ଏସ୍ ଜରିଆରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ଜଣାଇ ଦିଆଯିବ

ଲୋକମାନେ ଦେଇଥିବା ତଥ୍ୟ ଆରୋଗ୍ୟ ସେତ୍ର ଡାଟାବେସ୍ରେ ସଞ୍ଚିତ ହୋଇରହିବ ଓ ସେମାନଙ୍କର ସ୍ୱରକ୍ଷାପାଇଁ ସେମାନଙ୍କ ଆବଶ୍ୟକ ସ୍ଚନା ଦିଆଯିବ ଆରୋଗ୍ୟ ସେତୁ ମୋବାଇଲ୍ ଆପ୍ ଇଲ୍କ୍ଟ୍ରୋନିକ୍ ଓ ଆଇଟି ମନ୍ତ୍ରଣାଳୟଦ୍ୱାରା ପ୍ରସ୍ତୁତ କରାଯାଇଛି ଏହି ଆପ୍ ଲୋକମାନଙ୍କୁ କରୋନା ଭୂତାଣୁ ସଂକ୍ରମଣର ସମ୍ଭାବନା ସେମାନଙ୍କ ପ୍ରତି କେତେମାତ୍ରାରେ ରହିଛି ତାହା ଜଣାଇବ ସଂକ୍ରମିତ ଲୋକମାନଙ୍କ ସହ ସଂସର୍ଶରେ ଆସିବା କଥାବାର୍ତ୍ତା କରିବା ଓ ସେମାନଙ୍କ ସହ ମିଶିବା ଆଦିକୁ ଭିଭିକରି ବ୍ଲଟୁଥ୍ ଟେକ୍ନୋଲୋଟି ଆଲ୍ଗୋରିଦିମ୍ ଓ ଆର୍ଟିଫିସିଆଲ୍ ଇକ୍ଷେଲିଜେନ୍ସ ସହାୟତାରେ ଏହି ଆପ୍ ସେମାନଙ୍କ ସେମାନଙ୍କର ସଂକ୍ରମଣ ସ୍ଥିତି ବିଷୟରେ ଜଣାଇବ ଜଣେ ସୁସ୍ଥ ବ୍ୟକ୍ତି ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ପାଖ ଦେଇ ଗଲେ ଏହି ଆପ୍ ସୁସ୍କୁ ବ୍ୟକ୍ତିଙ୍କୁ ସଙ୍ଗେ ସ୍ଚନା ଦେବ କଂଗ୍ରେସ ରିଆକ୍ସନ୍ କଂଗ୍ରେସ ନେତା ରଣଦୀପ୍ ସିଂହ ସ୍ନରଜେୱାଲା ସରକାର ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଶୁଳ୍କ ବୃଦ୍ଧି କରିଥିବାରୁ ଏହାର ସମାଲୋଚନା କରିଛନ୍ତି

ସେ କହିଛନ୍ତି ଗରିବ ସ୍ଥାନାନ୍ତରିତ ଶ୍ରମିକ ଓ କରିଗର ଛୋଟ ଛୋଟ ଦୋକାନୀ କୃଷକ ଏବଂ କ୍ଷ୍ରଦ୍ ଓ ମଧ୍ୟମ ବ୍ୟବସାୟୀମାନଙ୍କର ହାତ ଖାଲି ହୋଇଯାଇଛି ଓ ସେମାନେ ଗୋଟିଏ ଗୋଟିଏ ଟଙ୍କା ସଞ୍ଚୟ କରିବାକୁ ସଂଗ୍ରାମ ଚଳାଇଛନ୍ତି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ ସବୁଠୁ କମ୍ ଥିବାବେଳେ ପେଟ୍ରୋଲ୍ ଓ ଡିଜେଲ୍ର ମୂଲ୍ୟ ବୃଦ୍ଧି ପାଇଁ ସରକାର ନେଇଥିବା ନିଷ୍ପଭି ଉପରେ ସେ ପ୍ରଶ୍ରବାଚୀ ଉଠାଇଛନ୍ତି ପିଲିଗ୍ରୀମ୍ସ୍ ଇଭାକୁଏସନ୍ ଲଦାଖ୍ ସ୍ୱୟଂଶାସିତ ପାର୍ବତ୍ୟ ବିକାଶ ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଫିରୋଜ୍ ଅହନ୍ମଦ୍ ଖାଁ କହିଛନ୍ତି ଇରାନ୍ରେ ଅଟକି ରହିଥିବା ଭାରତୀୟ ତୀର୍ଥଯାତ୍ରୀମାନଙ୍କୁ ଆସନ୍ତା ସପ୍ତାହ ସୁଦ୍ଧା ମହାନ୍ ଏୟାର୍ ୱେକ୍ ଦ୍ୱାରା ସ୍ୱଦେଶ ଅଣାଯିବ

ଇରାନ୍ରେ ଭାରତର ରାଷ୍ଟ୍ରଦୂତଙ୍କ ସହ ହୋଇଥିବା ତାଙ୍କର କଥାବାର୍ତ୍ତା ବିଷୟ ଉଲ୍ଲେଖକରି ଫିରୋକ୍ ଅହମ୍ମଦ ଖାଁ କହିଛନ୍ତି ଉଭୟ ପରିଷଦ ଓ ଲଦାଖ୍ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ ସେହି ତୀର୍ଥଯାତ୍ରୀମାନେ ଆସିବା ପରେ ସେମାନଙ୍କୁ ଲଦାଖ୍ରେ ପୂଥକ୍ କରି ରଖିବାପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ସେହି ଲୋକମାନଙ୍କ ପାଇଁ ଦେଶର ଅନ୍ୟ କୌଣସି ସ୍ଥାନର ତାପମାତ୍ରା ସୁହାଇବ ନାହିଁ ବୋଲି ସେ କହିଛନ୍ତି ଦୁଇ ଜଣ ତୀର୍ଥଯାତ୍ରୀଙ୍କ ବିୟୋଗରେ ଶୋକବାର୍ତ୍ତା ଜଣାଇ ସେ କହିଛନ୍ତି ଯୋଧପୁରସ୍ଥିତ ପୂଥକୀକରଣ ଶିବିରରେ ଥିବା ଅବଶିଷ୍ଟ ତୀର୍ଥଯାତ୍ରୀ ଓ ଦୁଇ ଜଣଯାକ ମୃତ ତୀର୍ଥଯାତ୍ରୀଙ୍କୁ ଆକି ସନ୍ଧ୍ୟାରେ କାର୍ଗିଲ୍ ଅଣାଯାଉଛି ଲଦାଖପାଇଁ ଲୋକମାନଙ୍କର ଗମନାଗମନ ସଂକ୍ରାନ୍ତ ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ୍ ପ୍ରୋସେଜିଓରରେ କରାଯାଇଥିବା ସଂଶୋଧନକୁ ପ୍ରଶଂସା କରି ସେ କହିଛନ୍ତି ଏହା ଲୋକମାନଙ୍କୁ ବହୁମାତ୍ରାରେ ସାହାଯ୍ୟ କରିବ ଓ ସେମାନେ ସମ୍ମୁଖୀନ ହେଉଥିବା ଅନେକ ସମସ୍ୟାର ସମାଧାନ କରିବ ଇଣ୍ଡିଆ ବାଂଲାଦେଶ ବାଂଲାଦେଶରେ ଭାରତୀୟ ହାଇ କମିଶନର୍ ରିଭା ଗାଙ୍ଗୁଲୀ ଦାସ ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଡକୁର ଏକେ ଅବ୍ଦୁଲ୍ ମୋମେନ୍ଙ୍କୁ ଢାକାରେ ତୂତୀୟ ପର୍ଯ୍ୟାୟର କରୁରୀକାଳୀନ ଚିକିତ୍ସା ସହାୟତା ହସ୍ତାନ୍ତର କରିଛନ୍ତି

ଢାକାସ୍ଥିତ ଭାରତୀୟ ହାଇ କମିଶନ୍ କାର୍ଯ୍ୟାଳୟର୍ କାରି ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି ଏହି କିଟ୍ଗୁଡ଼ିକ ଭାରତର ଦେଶୀୟ କମ୍ପାନୀମାନେ ଉତ୍ପାଦନ କରିଛନ୍ତି ଏହି କିଟ୍ଗୁଡ଼ିକୁ କୋଭିଡ୍ ନାଇଷ୍ଟିନ୍ ପରୀକ୍ଷାପାଇଁ ବ୍ୟବହାର କରାଯାଉଛି ଭାରତରୁ ଏହି କିଟ୍ ପାଇବାରେ ବାଂଲାଦେଶ ପ୍ରଥମ ଦେଶ ହୋଇଛି ଓ ଏଥିରୁ ବାଂଲାଦେଶକୁ ଭାରତ ଦେଇଥିବା ଗୁରୁତ୍ୱର ପ୍ରତିଫଳନ ହୋଇଛି ଇସ୍ତାହାରରେ କୁହାଯାଇଛି ଭାରତର 'ପଡ଼ୋଶୀ ଦେଶ ପ୍ରଥମେ ନୀତି' ଓ ଆଞ୍ଚଳିକ ସ୍ତରରେ ସହଯୋଗମ୍ଭଳକ ଆଭିମୁଖ୍ୟ ଭିତ୍ତିରେ ବାଂଲାଦେଶକୁ ଏହି ସହାୟତା ଦିଆଯାଇଛି ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଏହି ଡାକ୍ତରୀ ସହାୟତାପାଇଁ ଭାରତର ପ୍ରଶଂସା କରିଛନ୍ତି ଏହି ସହାୟତା ସାର୍କ କୋଭିଡ୍ ନାଇଷ୍ଟିନ୍ ଜରୁରୀକାଳୀନ ପାଖି ଅଧୀନରେ ଦିଆଯାଇଛି

ଭାରତ ସାର୍କ ଦେଶଗ୍ରଡ଼ିକର ଚିକିତ୍ସା କ୍ଷେତ୍ରର ପେସାଦାରମାନଙ୍କୁ ଅନ୍ଲାଇନ୍ ସ୍ଚଚନା ଦେଇଆସୁଛି ଭାରତୀୟ ବୈଷିୟକ ଓ ଅର୍ଥନୈତିକ ସହଯୋଗ କାର୍ଯ୍ୟକ୍ରମ ଅଧୀନରେ ସେମାନଙ୍କୁ ଶିକ୍ଷାଦାନ କରାଯାଉଛି ରାୟପୁର ଏମ୍ସ୍ ଓ ଚଣ୍ଡୀଗଡ଼ ସ୍ଥିତ ପିକିଆଇଏମ୍ଇଆର୍ଦ୍ୱାରା ଏଭଳି ଦୁଇ ଥର ଶିକ୍ଷାଦାନ କରାଯାଇଛି

ପିସିଏ ଏଆଇଆର୍ ଦେଶର ବୈଜ୍ଞାନିକ ସମ୍ପ୍ରଦାୟ ଓ ସରକାରଙ୍କ ତରଫରୁ ବିପୁଳ ସମର୍ଥନ ସହ ସମ୍ମିଳିତ ଉଦ୍ୟମ କୋଭିଡ୍ ନାଇଣ୍ଜିନ୍ ସଂକ୍ରମଣର ମୁକାବିଲାରେ ଲୋକମାନଙ୍କୁ ପ୍ରବର୍ତ୍ତାଇବାରେ ବ୍ୟାପକ ସଫଳତା ଆଣିଦେଇଛି ଆକାଶବାଣୀ ସମ୍ଭାଦ ବିଭାଗ ସହ ଏକ ବିଶେଷ ସାକ୍ଷାତ୍କାରରେ ଭାରତ ସରକାରଙ୍କ ପ୍ରଧାନ ବିଜ୍ଞାନ ପରାମର୍ଶଦାତା ଡକ୍କର କେ ବିଜୟ ରାଘବନ୍ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ର ମୁକାବିଲା କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ସରକାର ଓ ଶିଳ୍ପ କ୍ଷେତ୍ରର ମିଳିତ ଉଦ୍ୟମ ସଫଳତା ଆଣିଦେଇଛି ସରକାରଙ୍କ ଦୂରଦୃଷ୍ଟି ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଦକ୍ଷେପ ଗ୍ରହଣ ଯୋଗୁଁ ଉଭୟ ମୌଳିକ ସ୍ତରରେ ଓ ବାସ୍ତବିକ କ୍ଷେତ୍ରରେ କୋଭିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ ଉଦ୍ୟମ ଓ ବୈଷୟିକ ଜ୍ଞାନର ପ୍ରୟୋଗ ସଫଳ ରହିଥିବା ସେ କହିଛନ୍ତି ବିଏସ୍ଏଫ୍ ଫଙ୍କ୍ସନ୍ ସୀମା ସୁରକ୍ଷା ବାହିନୀ କହିଛି କୋଭିଡ୍ ନାଇଷ୍ଟିନ୍ ସମ୍ୟନ୍ଧୀୟ ସମସ୍ତ ନିୟମାବଳୀର ପାଳନ ସହିତ ଆକିଠାରୁ ନୂଆଦିଲ୍ଲୀସ୍ଥିତ ବିଏସ୍ଏଫ୍ ମୁଖ୍ୟ କାର୍ଯ୍ୟାଳୟ ସମ୍ପର୍ଶ୍ଣ ରୂପେ ଖୋଲିଛି

ବିଏସ୍ଏଫ୍ର ସମସ୍ତ କାର୍ଯ୍ୟାଳୟରେ ଷ୍ଟାଶ୍ଡାର୍ଡ଼ ଅପରେଟିଙ୍ଗ୍ ପ୍ରୋସିକିଓର୍ କଡ଼ାକଡ଼ି ପାଳନ କରାଯାଉଛି ଆଇଆଇବିଆର୍ ଆଣ୍ଟିବଡ଼ି ଇସ୍ରାଏଲ୍ ପ୍ରତିରକ୍ଷାମନ୍ତ୍ରୀ ନଫତଲି ବେନେଟ୍ କହିଛନ୍ତି ଇସ୍ରାଏଲ୍ ଇନ୍ଷ୍ଟିଚ୍ୟୁଟ୍ ଫର୍ ବାୟୋଲୋଜିକାଲ ରିସର୍ଚ୍ଚ ଆଇଆଇବିଆର୍ ଏକ ଆଣ୍ଟିବଡ଼ି ବା ପ୍ରତିଷେଧକର ବିକାଶ କରିଛି ଯାହା କୋଭିଡ୍ ନାଇଷ୍ଟିନ ଭୂତାଶୁକୁ ନିଷ୍କ୍ରିୟ କରିପାରିବ ଗତମାସରେ ଆଇଆଇବିଆର୍ ଏହି ପ୍ରତିଷେଧକ ଉପରେ କାର୍ଯ୍ୟ ଆରମ୍ଭ କରିଥିଲା ଏହାକୁ ଏକ ବୃହତ ସଫଳତା ବୋଲି ବର୍ଷ୍ଣନା କରି ଇସ୍ରାଏଲ୍ ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ଏହି ପ୍ରତିଷେଧକ କୋଭିଡ୍ ନାଇଣ୍ଟିନ୍ ଭ୍ତାଣୁକୁ ନିଷ୍କ୍ରିୟ କରିବାରେ ସଫଳ ହେବ ଇତିମଧ୍ୟରେ ଇସ୍ରାଏଲ୍ ଏହାର ୟେରୁହାମ୍ ସହରରେ ଦେଶର ପ୍ରଥମ ପ୍ରତିଷେଧକ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବାକୁ ଯୋଜନା କରିଛି ଜେରୁଜେଲମ୍ ପୋଷ୍ଟ ସମ୍ଭାଦପତ୍ର ଖବର ଅନୁସାରେ ୟେରୁହାମ୍ ସ୍ୱାୟତ୍ତ ଶାସନ ପରିଷଦର ଜଣେ ମୁଖପାତ୍ର ଏହି ଯୋଜନା ବିଷୟରେ ଘୋଷଣା କରିଛନ୍ତି ଆଇଆଇବିଆର୍ ଓ ଏକ ଆନ୍ତର୍ଜାତିକ ଔଷଧ ଉତ୍ପାଦନକାରୀ କମ୍ପାନି ମିଳିତ ଭାବେ ଏହା ଉପରେ କାର୍ଯ୍ୟ କରୁଛନ୍ତି ସେହି ପ୍ରତିଷେଧକ ଉତ୍ପାଦନ କେନ୍ଦ୍ର ସ୍ଥାପନ ଯୋଜନା ଉପରେ ଆଲୋଚନା କରାଯାଇଥିବା ରିପୋର୍ଟରେ କୁହାଯାଇଛି ସିକ୍ଫାୟାର ଭାଓଲେସନ୍ ଜନ୍ମୁ କାଶ୍ମୀରର ପୁଞ୍ ଜିଲ୍ଲାସ୍ଥିତ ଶାହାପୁର ସେକ୍ଟରଠାରେ ପାକିସ୍ତାନୀ ସୈନ୍ୟମାନେ ଆଜି ଅସ୍ତ୍ରବିରତି ଲଙ୍ଘନ କରିଥିବାର ଖବର ମିଳିଛି

ସୀମାରେ ପହରା ଦେଉଥିବା ଭାରତୀୟ ଯବାନମାନେ ପାଲଟା ଗ୍ରଳିଚାଳନା କରିଛନ୍ତି

ଭାରତୀୟ ପକ୍ଷର୍ କୌଣସି ଧନ ଜୀବନ କ୍ଷୟକ୍ଷତି ଘଟିଥିବାର ଖବର ଆମର ହସ୍ତଗତ ହୋଇ ନାହିଁ କିଏସ୍ଟି ରିଟର୍ଣ୍ଣ ରିଲାକେସନ୍ ବାର୍ଷିକ ଜିଏସ୍ଟି ରିଟର୍ଣ୍ଣ ଦାଖଲ ଓ ଦେଶରେ ସାମଗ୍ରୀ ଗୁଡ଼ିକରେ ପରିବହନ ପାଇଁ ସରକାର ଆହୁରି ଅଧିକ କୋହଳତା ବିଷୟରେ ଘୋଷଣା କରିଛନ୍ତି